ସୁସ୍ସ ଜୀବନ ଶୈଳୀ ଓ ଖାଦ୍ୟପେୟରେ ନିୟନ୍ତ୍ରଣ ଦ୍ୱାରା ଏହି ରୋଗକୁ ପ୍ରତିହତ କରାଯାଇପାରିବ କର୍କଟ ରୋଗ ପ୍ରାଥମିକ ଅବସ୍ରାରେ ଆରୋଗ୍ୟସାଧ୍ଯ

ରାଜ୍ୟବ୍ୟାପୀ କର୍କଟ ଦିବସ ପାଳିତ ହେଉଛି

ପାଣିପାଗ ରାଜ୍ୟରେ ଶୀତର ପ୍ରଭାବ ବୃଦ୍ଧି ପାଇଛି